ପିଏମ୍ ଏଗ୍ରିକଲ୍ଚର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏକବିଂଶ ଶତାବ୍ଦୀରେ ଭାରତକୁ ଖାଦ୍ୟ ପ୍ରକ୍ରିୟାକରଣ ବିପୁବ ଆରମ୍ଭ କରିବାକୁ ହେବ ଦେଶରେ କୃଷି ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି ଯଦି ଦୁଇ କିମ୍ବା ତିନି ଦଶନ୍ଧି ପୂର୍ବରୁ ଏଭଳି ଘଟିଥାନ୍ତା ତାହେଲେ ଏହା ଦେଶ ପାଇଁ ଅଧିକ ହିତକାରୀ ହୋଇପାରିଥାନ୍ତା କେନ୍ଦ୍ର ବଜେଟରେ କୃଷିକ୍ଷେତ୍ର ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଏକ ଓ୍ୱେବ୍ନାରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଆମକୁ ଖାଦ୍ୟ ପନିପରିବା ଫଳ ଓ ମସ୍ୟକ୍ଷେତ୍ର ସମେତ କୃଷି ଓ ତତ୍ସମ୍ୟନ୍ଧୀୟ କ୍ଷେତ୍ରରେ ପ୍ରକ୍ରିୟାକରଣ ଆରମ୍ଭ କରିବାକୁ ହେବ ଏଥିସହିତ ପ୍ରକ୍ରିୟାକରଣ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆଶିବାକୁ ହେବ ଓ ଆଧୁନିକ ମହଜୁଦ ସୁବିଧା ସ୍ଥାପନ କରିବାକୁ ପଡ଼ିବ ବୋଲି ଶ୍ରୀ ମୋଦୀ କହିଛନ୍ତି କୃଷକମାନଙ୍କୁ ସେମାନଙ୍କର ଗ୍ରାମ ନିକଟରେ ଖାଦ୍ୟଶସ୍ୟ ମହଜୁଦ ସୁବିଧା ଯୋଗାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ଆନ୍ତର୍ଜାତିକ ବଜାରରେ ଦେଶର କୃଷିକ୍ଷେତ୍ରର ପ୍ରସାରର ଆବଶ୍ୟକତା ପ୍ରତି ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥଗୁଡ଼ିକ ଯେତେ ଅଧିକ ବଜାରରେ ପହଞ୍ଚ ପାରିବ ତାହା ଆମକୁ ନିଶ୍ଚିତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଆମର କୃଷିଜାତ ପଦାର୍ଥଗୁଡ଼ିକ ଆନ୍ତର୍ଜାତିକ ଖାଦ୍ୟ ପ୍ରକ୍ରିୟାକରଣ ବଜାରରେ ପ୍ରବେଶ କରିବା ଅତ୍ୟନ୍ତ କରୁରୀ ଗ୍ରାମଗୁଡ଼ିକ ନିକଟରେ ଅଧିକ କୃଷି ଭିଭିକ ଶିଳ୍ପ ସ୍ଥାପନ ପ୍ରତି ଗୁରୁତ୍ୱ ଦେଇ ସେ କହିଛନ୍ତି ଏହା ଦ୍ୱାରା କୃଷିକ୍ଷେତ୍ର ସହ ସଂପୃକ୍ତ ଲୋକମାନେ କାମଧନ୍ଦା ପାଇପାରିବେ

ଏଥିରେ ପଶୁପାଳନ ଦୁଗ୍ଧ ଉତ୍ପାଦନ ଓ ମହ୍ୟପାଳନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି କ୍ଷୁଦ୍ର ଚାଷୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଗତ କିଛିବର୍ଷ ମଧ୍ୟରେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି

ଏକ ଟ୍ୱିଟ୍ କରି ଯେଉଁମାନେ ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ସେମାନଙ୍କୁ କୋବିଡ ପ୍ରତିଷେଧକ ଟିକା ନେବାକୁ ଶ୍ରୀ ମୋଦୀ ନିବେଦନ କରିଛନ୍ତି ସେ କହିଛନ୍ତି କୋବିଡର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ଚାଲିଥିବା ଉଦ୍ୟମରେ ଦେଶର ଡାକ୍ତର ଓ ବୈଜ୍ଞାନିକମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଦେଶକୁ କୋବିଡ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ଆହ୍ପାନ ଦେଇଛନ୍ତି ପୁଡ଼ୁଚେରୀର ସିଷ୍ଟର ପି ନିବେଦା ପ୍ରଧାନମନ୍ତ୍ରୀଙ୍କୁ କୋବିଡ ପ୍ରତିଷେଧକ ଟିକା ଦେଇଥିଲେ

ଯାନବାହାନ ଚଳାଚଳରେ କୌଣସି ବ୍ୟାଘାତ ସୃଷ୍ଟି ନ ହେବା ପାଇଁ ପ୍ରଧାନମନ୍ତ୍ରୀ ଶୀଘ୍ର ଯାଇ ଟିକା ନେଇଚନ୍ତି

ଏହାକୁ ଭର୍ଚୁଆଲ ମାଧ୍ୟମରେ କରାଯିବ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସ୍କୁଲ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନଙ୍କ ସହ ଆଲୋଚନା କରିବେ ଆଲୋଚନାରେ ପରୀକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ମତର ଆଦାନ ପ୍ରଦାନ ହେବ ଏଥିପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ମାଇ ଗଭ୍ ପ୍ଲାଟଫର୍ମରେ ପଞ୍ଜିକରଣ କରାଯାଉଛି

ଯେଉଁମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ସେମାନଙ୍କୁ ଏକ ଅନ୍ଲାଇନ ପ୍ରତିଯୋଗିତା ଜରିଆରେ ମନୋନୀତ କରାଯିବ ପରୀକ୍ଷା ସମୟରେ ମାନସିକ ଚାପ ସମ୍ଭନ୍ଧୀୟ ପ୍ରଶ୍ନଗୁଡ଼ିକୁ ଛାତ୍ରଛାତ୍ରୀମାନେ ଉଠାଇ ପାରିବେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରିବେ କିଛି ମନୋନୀତ ପ୍ରଶ୍ନ କାର୍ଯ୍ୟକ୍ରମରେ ସ୍ଥାନ ପାଇବ

ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନେ ସେମାନଙ୍କର ନିଜ ନିଜ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଅନ୍ଲାଇନ ମାଧ୍ୟମରେ କାର୍ଯ୍ୟକ୍ରମରେ ଭାଗ ନେବେ ସେମାନଙ୍କୁ ସ୍ୱତନ୍ତ୍ର 'ପରୀକ୍ଷା ପେ ଚର୍ଚ୍ଚା କିଟ୍ ' ଦିଆଯିବ